ଏଥିସହିତ ରାକ୍ୟର ବିଭିନ୍ନ ସ୍ଥାନରେ ସମାରୋହ ଓ ଓ୍ୱେବନାର ମାଧ୍ଧମରେ ଉକ୍କଳ ଦିବସ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି

ମାର୍ଗଦର୍ଶିକା ରାଜ୍ୟ ସରକାର କରୋନା ସଂକ୍ରମଶକୁ ଦୃଷ୍ଟିରେ ରଖି ଗତକାଲି ଏପ୍ରିଲ ମାସ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି

ଏଥିଲାଗି ଜିଲ୍ଲାପାଳ ଓ ପୌର ପରିଷଦକୁ କ୍ଷମତା ଦିଆଯାଇଛି

ଏଥିରେ ହାଇରିସ୍କ ଗ୍ରୁପ୍କୁ ପ୍ରାଥମିକତା ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି

ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ